ଅରୁଣ ଜେଟ୍ଲି ବିଜେପିର ବରିଷ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀ ଆକି ନୂଆଦିଲ୍ଲୀରେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି କିଛିଦିନ ଧରି ସେ ଅସୁସ୍ଥ ଥିଲେ ଏମ୍ସର ଆଇସିୟୁରେ ଚିକିହାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି

ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଏନ୍ଡିଏର ପ୍ରଥମ କାର୍ଯ୍ୟକାଳରେ ସେ ଅର୍ଥମନ୍ତ୍ରୀ ଥିଲେ ପୂର୍ବରୁ ସେ ଅଟଳ ବିହାରୀ ବାଜପେୟୀଙ୍କ ଅମଳରେ ଓ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟକାଳୟ ସମୟରେ ପ୍ରତିରକ୍ଷା କମ୍ପାନି ବ୍ୟାପାର ବାଶିଜ୍ୟ ଶିଳ୍ପ ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ଦାୟିତ୍ୱରେ ଥିଲେ ସେ ଅର୍ଥମନ୍ତ୍ରୀ ଥିଲାବେଳେ ବିମୁଦ୍ରାୟନ ଏବଂ ଜିଏସ୍ଟି କାର୍ଯ୍ୟକାରି କରାଯାଇଥିଲା ତାଙ୍କ ସମୟରେ ରେଳବାଇ ବଜେଟ୍ ଓ ସାଧାରଣ ବଜେଟ୍କୁ ମିଶ୍ରଣ କରାଯାଇଥିଲା ସ୍ୱର୍ଗତ ଜେଟ୍ଲୀ ଅର୍ଥମନ୍ତ୍ରୀ ଥିବାକାଳରେ ସାଧାରଣ ବଜେଟ୍ ଫେବୃୟାରୀ ପହିଲାରୁ ଉପସ୍ଥାପନ ପାଇଁ ନିଷ୍ପତ୍ତି ନିଆଯାଇଥିଲା କଣ୍ଡୋଲେନ୍ନ ଅରୁଣ ଜେଟ୍ଲୀଙ୍କ ବିୟୋଗରେ ରାଷ୍ଟ୍ରପତି ଉପରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ପ୍ରତିରକ୍ଷାମନ୍ତ୍ରୀ ଓ ସ୍ୱରାଷ୍ଟ୍ରମନ୍ତ୍ରୀ ଶୋକ ବ୍ୟକ୍ତ କରିଛନ୍ତି ରାଷ୍ଟ୍ରପତି ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି ସ୍ୱର୍ଗତ୍ ଜେଟ୍ଲୀ ଜଣେ ବିଚକ୍ଷଣ ଆଇନଜୀବୀ ଅଭିଜ୍ଞ ସାଂସଦ ଓ ଉଚ୍ଚକୋଟୀର ମନ୍ତ୍ରୀ ଥିଲେ ଦେଶ ଗଠନରେ ତାଙ୍କର ବିଶେଷ ଅବଦାନ ରହିଛି ଉପରାଷ୍ଟ୍ରପତି ଏମ୍ ଭେଙ୍କିୟାନାଇଡୁ ତାଙ୍କର ଚେନ୍ନାଇ କାର୍ଯ୍ୟକ୍ରମ ବାତିଲ କରି ନୂଆଦିଲ୍ଲୀକୁ ଫେରୁଛନ୍ତି ସ୍ୱର୍ଗତ ଜେଟ୍ଲୀଙ୍କୁ ଜଣେ ଟାଣୁଆ ରାଜନେତା ବିଞ୍କ ଓ ବିଚକ୍ଷଣ ଆଇନଜୀବୀ ବୋଲି ପ୍ରଧାନମନ୍ତ୍ରୀ ବର୍ଷ୍ଣନା କରି କହିଛନ୍ତି ତାଙ୍କ ବିୟୋଗରେ ସେ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ସ୍ୱର୍ଗତ ଜେଟ୍ଲୀଙ୍କୁ ଜଣେ ବନ୍ଧୁ ଓ ଅତ୍ୟନ୍ତ ମୂଲ୍ୟବାନ ସହକର୍ମୀ ବୋଲି ବର୍ଷ୍ଣନା କରିଛନ୍ତି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ଜେଟ୍ଲୀଙ୍କ ବିୟୋଗରେ ତାଙ୍କର ବ୍ୟକ୍ତିଗତ କ୍ଷତି ହୋଇଛି ସେ ତାଙ୍କର ଜଣେ ପାରିବାରିକ ବନ୍ଧୁ ଥିଲେ

ଦୂତାବାସ ଓ ବାଣିଜ୍ୟ ଦୂତାବାସର ସଦସ୍ୟମାନଙ୍କ ଉପରେ ନିର୍ଭରଶୀଳମାନଙ୍କ ପାଇଁ କାର୍ଯ୍ୟାଭ୍ୟାସ ସଂକ୍ରାନ୍ତ ଏକ ରାଜିନାମା ସ୍ୱାକ୍ଷରିତ ହେବ ଭାରତୀୟ ରିଜର୍ଭ ବ୍ୟାଙ୍କ ଓ ସଂଯୁକ୍ତ ଆରବ ଏମିରେଟ୍ସର କେନ୍ଦ୍ରୀୟ ବ୍ୟାଙ୍କ ମଧ୍ୟରେ ଦ୍ୱିପକ୍ଷୀୟ ମୁଦ୍ରା ବିନିମୟ ରାଜିନାମାରେ ଭାରତ ସ୍ପାକ୍ଷର କରିବ ଦୁଇଦେଶ ମଧ୍ୟରେ ଦିନକୁ ଦିନ ବୃଦ୍ଧି ପାଉଥିବା ସଂପର୍କ ଯୋଗୁଁ ପରମାଣୁଶକ୍ତିର ଶାନ୍ତି ପାଇଁ ଉପଯୋଗ ଆହୁରି ମଜବୁତ ହେଉଥିବାରୁ ପରମାଣୁଶକ୍ତି ସହଯୋଗ ଏବଂ ପରମାଣୁ ଶକ୍ତି ଭାଗିଦାରୀ ବିଶ୍ୱସ୍ତରୀୟ କେନ୍ଦ୍ର ସ୍ଥାପନ ରାଜିନାମାରେ ମଧ୍ୟ ଉଭୟ ଦେଶ ସ୍ୱାକ୍ଷର କରିବେ ସଂଯୁକ୍ତ ଆରବ ଏମିରେଟ୍ସର ନୌବାହିନୀ ଓ ତଟରକ୍ଷୀ ବାହିନୀରେ ଭାରତୀୟ ନୌବାହିନୀର ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ନିଯୁକ୍ତି ସଂକ୍ରାନ୍ତ ଏକ ବୁଝାମଣାପତ୍ର ମଧ୍ୟ ସ୍ୱାକ୍ଷରିତ ହେବ ପ୍ରତିରକ୍ଷା ଅଧ୍ୟୟନ ଓ ବିଶ୍ଳେଷଣ ପ୍ରତିଷାନ ଏବଂ ଏମିରେଟ୍ସ ପ୍ରତିରକ୍ଷା ଅଧ୍ୟୟନ ଓ ଗବେଷଣା କେନ୍ଦ୍ର ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହେବ

ସେ କହିଛନ୍ତି ଆମେରିକା ଓ ଚୀନ୍ ତୁଳନାରେ ଆମ ଦେଶର ଅଭିବୃଦ୍ଧି ହାର ଅଧିକ ଉଚ୍ଚ ଅର୍ଥନୈତିକ ଅଭିବୃଦ୍ଧି ହାସଲ ପାଇଁ ଗତକାଲି କେତେକ ପଦକ୍ଷେପ ବିଷୟ ଘୋଷଣା କଲାବେଳେ ଶ୍ରୀମତୀ ସୀତାରମଣ ଏହା କହିଛନ୍ତି ସେ କହିଛନ୍ତି ଖାଲି ପ୍ରଗତିଶୀଳ ରାଷ୍ଟ୍ର ନୁହେଁ ଉନ୍ନତ ରାଷ୍ଟ୍ରମାନଙ୍କ ମଧ୍ୟରେ ମଧ୍ୟ ଉପଭୋକ୍ତାମାନଙ୍କ ଚାହିଦା ହ୍ରାସ ପାଇଛି ଶ୍ରୀମତୀ ସୀତାରମଣ ଶୁଳ୍କ ସଂସ୍କାର ପ୍ରତି ଗୁରୁତ୍ୱାରୋପ କରିଛନ୍ତି ସେ କହିଛନ୍ତି ଆୟକର ପୈଠ କ୍ଷେତ୍ରରେ ଲୋକମାନଙ୍କୁ ହଇରାଣ ହରକତରୁ ରକ୍ଷା କରିବା ପାଇଁ ଆୟକର ଆକଳନକୁ ସହଜ କରାଯାଇଛି ଅଟୋମୋବାଇଲ୍ କ୍ଷେତ୍ରରେ ଅଭିବୃଦ୍ଧିକୁ ତ୍ୱରାନ୍ଧିତ କରିବା ପାଇଁ ପଦକ୍ଷେପ ବିଷୟରେ ଉଲ୍ଲେଖ କରିବାକୁ ଯାଇ ଶ୍ରୀମତୀ ସୀତାରମଣ କହିଛନ୍ତି ସବୁ ସରକାରୀ ବିଭାଗଗୁଡ଼ିକ ଦ୍ୱାରା ପୁରୁଣା ଗାଡ଼ି ବଦଳରେ ନୂଆ ଗାଡ଼ି କିଶିବା ପାଇଁ ନିଷେଧାଦେଶକୁ ହଟାଇ ଦିଆଯାଇଛି ଏବଂ ଚାହିଦା ବୃଦ୍ଧି ପାଇଁ ସ୍କ୍ରାପେଜ୍ ନୀତିକୁ ମଧ୍ୟ ହଟେଇ ଦିଆଯାଇଛି

ଅମିତ ଶାହା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଚ୍ଚନ୍ତି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ୍ ଆରମ୍ଭ କରିଥିବା ଜାତୀୟ ସଂହତିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂପୂର୍ଣ୍ଣ କରିଛନ୍ତି

ହାଇଦ୍ରାବାଦସ୍ଥିତ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଜାତୀୟ ପୁଲିସ୍ ଏକାଡେମୀରେ ଉତ୍ତୀର୍ଣ୍ଣ ହୋଇଥିବା ଭାରତୀୟ ପୁଲିସ୍ ସେବା ଅଧିକାରୀମାନଙ୍କ ପାସିଙ୍ଗ୍ ଆଉଟ୍ ପ୍ୟାରେଡ୍ରେ ଉଦ୍ବୋଧନ ଦେଲାବେଳେ ସେ ଏହା କହିଛନ୍ତି ସେ କହିଛନ୍ତି ଦେଶର ବିକାଶ ପାଇଁ ଶାନ୍ତି ଓ ସ୍ଥିରତା ବଙ୍କାୟ ରଖିବା ନିହାତି ଜରୁରୀ

ସ୍କାର୍ଟ ପୁଲିସ୍ ହେବା ପାଇଁ ସେ ଆଇପିଏସ୍ ପ୍ରୋବେସନରମାନଙ୍କୁ ପରାମର୍ଶ ଦେଇଛନ୍ତି ଜନ୍ମାଷ୍ଟମୀ ଆନନ୍ଦ ଉତ୍ସାହ ଓ ଧାର୍ମିକ ମନୋଭାବ ସହ ଦେଶର ବିଭିନ୍ନ ଭାଗରେ ଆଜି ଜନ୍ମାଷ୍ଟମୀ ପାଳନ କରାଯାଉଛି ଉଉରପ୍ରଦେଶର ମଥୁରା ଓ ବୃନ୍ଦାବନରେ କୃଷ୍ଣଙ୍କ ଜନ୍ମଦିନକୁ ମହା ଜାକଜମକରେ ପାଳନ କରାଯାଉଛି ମନ୍ଦିରଗୁଡ଼ିକୁ ଫୁଲ ଓ ବିଦ୍ୟୁତ୍ ଆଲୋକରେ ସୁସଜିତ କରାଯାଇଛି ଦେଶର ବିଭିନ୍ନ ଅଞ୍ଚଳରୁ ହଜାର ହଜାର ଭକ୍ତ ମଥୁରାରେ ପହଞ୍ଚୁଛନ୍ତି ଆକି ମଧ୍ୟରାତ୍ରିରେ ନିଜର ଜନ୍ମୁଭୂମିରେ ନନ୍ଦଲାଲଙ୍କ ଅବତାରକୁ ଦେଖିବା ପାଇଁ ବହୁସଂଖ୍ୟକ ଲୋକଙ୍କର ସମାଗମ ହୋଇଛି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ଅପରାହ୍ନରେ ମଥୁରାରେ ପହଞ୍ଚିବେ ଏବଂ ଭକ୍ତମାନଙ୍କ ସହ ଜନ୍ମାଷ୍ଟମୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ଗୁଜରାଟରେ ଦ୍ୱାରକାର କଗତ ମନ୍ଦିର ଓ ଡାକୋରସ୍ଥିତ ଭଗବାନ ରାଞ୍ଚୋଦ୍ରାଇ ମନ୍ଦିରରେ ମୁଖ୍ୟ ଉହବର ଆୟୋଜନ କରାଯାଇଛି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନ୍ଦ୍ରାଷ୍ଟମୀ ଉପଲକ୍ଷେ ଅଭିନନ୍ଦନ ଜଣାଇଛନ୍ତି

ଏହି ଆକାଉଣ୍ଟଗ୍ରଡ଼ିକ ମଧ୍ୟରୂ ଅଧିକାଂଶ ଆକାଉଷ୍ଟ ପାକିସ୍ତାନର ବୋଲି କଣାପଡ଼ିଛି କାଶ୍ମୀର ଉପତ୍ୟକାରେ ଲୋକମାନେ ଅକଥନୀୟ ଅସୁବିଧାରେ ରହୁଥିବା ଗୁଜବ ପ୍ରଚାର କରାଯାଉଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି ୟୁଏନ୍ଏସ୍ସି ଜାତିସଂଘ ନିରାପତ୍ତା ବୈଠକରେ ଚୀନ୍ ଓ ପାକିସ୍ତାନକୁ ଧାର୍ମିକ ସଂଖ୍ୟାଲଘୁ ସଂପ୍ରଦାୟକୁ ହଇରାଣ ହରକତ କରାଯାଉଥିବା ବିଷୟକୁ ନେଇ ଉଭୟ ଦେଶକୁ ନିନ୍ଦା କରାଯାଇଛି ଉଭୟ ଦେଶରେ ଖ୍ରୀଷ୍ଟଧର୍ମାବଲମ୍ୟୀ ଅହନ୍ମଦୀଉଇଘୁଷ ଓ ଅନ୍ୟ ସଂଖ୍ୟାଲଘୁ ସଂପ୍ରଦାୟର ଲୋକମାନେ ଶୋଷଣ ଓ ନିର୍ଯାତନାର ଶିକାର ହେଉଥିବା ବିଷୟକୁ ନେଇ ଆମେରିକା ଓ ବ୍ରିଟେନ୍ ତୀବ୍ର ସମାଲୋଚନା କରିଛନ୍ତି ଆମେରିକା ରାଷ୍ଟ୍ରଦୂତ ସାମୁଏଲ୍ ବ୍ରାଉନ୍ ବ୍ୟାକ୍ କହିଛନ୍ତି ଦେଶ ଭିତରେ ଓ ଦେଶ ଦେଶ ମଧ୍ୟରେ ଶାନ୍ତି ଓ ସ୍ଥିରତା ହାସଲ ପାଇଁ ଧାର୍ମିକ ସ୍ୱାଧୀନତା ନିହାତି ଜରୁରୀ ସେ ପାକିସ୍ତାନରେ ସଂଖ୍ୟାଲଘ୍ନ ସଂପ୍ରାଦୟ ଉପରେ ହେଉଥିବା ନିର୍ଯାତନା ବିଷୟ ଉଲ୍ଲେଖ କରିଥିଲେ ଏବଂ ଚୀନ୍ରେ ଧାର୍ମିକ ସ୍ୱାଧୀନତା ପ୍ରତି କଟକଣା ଉପରେ ଉଦ୍ବେଗ ପ୍ରକାଶ କରିଥିଲେ

ବ୍ୟାଡମିଣ୍ଟନ ସୁଇଜରଲ୍ୟାଣ୍ଡର ବସେଲ୍ଠାରେ ଚାଲିଥିବା ବିଡବ୍ଲୁଏଫ୍ ବିଶ୍ୱ ବ୍ୟାଡମିଷ୍ଟନ ପ୍ରତିଯୋଗିତାରେ ପିଭି ସିନ୍ଧୁ ମହିଳା ସିଙ୍ଗିଲ୍ସ ସେମିଫାଇନାଲ୍ରେ ଆକ୍ଟି ଚୀନ୍ର ଚେଁ ୟୁ ଫେଇଁଙ୍କ ସହ ମୁକାବିଲା କରିବେ

ପୁରୁଷ ବିଭାଗ ସେମିଫାଇନାଲ୍ରେ ବିସାଇପ୍ରଣୀତ ଗତବର୍ଷର ବିଜେତା ବିଶ୍ୱର ଏକନ୍ୟର ଖେଳାଳି ଜାପାନର କେନ୍ତୋ ମୋମୋତଙ୍କ ସହ ମୁକାବିଲା କରିବେ ପ୍ରଣୀତ ଇଣ୍ଡୋନେସିଆର ଜୋନାଥନ ଖ୍ରୀଷ୍ଟିଜ୍ଙ୍କୁ ହରେଇ ସେମିଫାଇନାଲ୍କୁ ଉଠିଛନ୍ତି